ପିଏମ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ତିନିଦିନିଆ ଇଣ୍ଡୋନେସିଆ ମାଲେସିଆ ଏବଂ ସିଙ୍ଗାପ୍ରର ଗସ୍ତରେ ଯାଉଛନ୍ତି ପ୍ରଥମ ଦିନ ସେ ଏହି ତିନୋଟି ଦେଶର ନେତ୍ମଣ୍ଡଳୀଙ୍କ ସହିତ ପାରସ୍କରିକ ସହଯୋଗ କ୍ଷେତ୍ରରେ ପ୍ରତିନିଧି୍ତରୀୟ ଆଲୋଚନା କରିବେ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ସରକାରୀ ଇଣ୍ଡୋନେସିଆ ଗସ୍ତ ଏବଂ ଦ୍ୱିତୀୟ ସିଙ୍ଗାପୁର ଗସ୍ତ ଭାରତ ଆକୁ ଇଷ୍ଟ ପଲିସି ଅନ୍ତର୍ଗତ ଦଶଟି ଆସିଆନ୍ ରାଷ୍ଟ୍ରଗୁଡିକ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଗୁରୁତ୍ୱପ୍ରଦାନ କରୁଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ତାପର୍ଯ୍ୟପୂର୍ଣ୍ଣ ହେବ ତାଙ୍କର ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ପହଞ୍ଚିବେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୟୁଡୋଡୋଙ୍କ ସହ ବିଶେଷକରି ଭାରତ ପ୍ରଶାନ୍ତ ସାଗରୀୟ ଅଞ୍ଚଳରେ ସାମୁଦ୍ରିକ ସହଯୋଗ ବୃଦ୍ଧି କରିବା ନେଇ ଆଲୋଚନା କରିବେ ସେ ମଧ୍ୟ ଉଭୟ ଦେଶ ମଧ୍ୟରେ ଗମନାଗମନ ଓ ଯୋଗାଯୋଗକୁ ସୁଦୃଢ କରିବା ସହିତ ବାଣିଜ୍ୟ କାରବାର ବୃଦ୍ଧି କରିବା ସଂକ୍ରାନ୍ତରେ ଆଲୋଚନା କରିବେ

ସେଠାରେ ସେ ନବନର୍ବାଚିତ ପ୍ରଧାନମନ୍ତ୍ରୀ ଡକୁର ମହାଥୀର ମହଞ୍ମଦଙ୍କ ସହ ସାକ୍ଷାତ ଆଲୋଚନା କରିବେ

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ତାଙ୍କର ତ୍ରିଦେଶୀୟ ଗସ୍ତ ପୂର୍ବରୁ କହିଛନ୍ତି ଯେ ଭାରତ ଇଣ୍ଡୋନେସିଆ ମାଲେସିଆ ଓ ସିଙ୍ଗାପୁର ସହିତ ଦୂଢ ସମାଗ୍ରିକ ସହଭାଗୀ ସମ୍ପର୍କ ରହିଆସିଛି ପିଏମ୍ ମୁଦ୍ରା ଯୋଜନା ଭିଡିଓ କନ୍ଫରେନ୍ନି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ମୁଦ୍ରା ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ

ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କୁ ଉତ୍ସାହିତ କରିବେ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ ଟୁଇଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନମୋ ଆପ୍ ମାଧ୍ୟମରେ ଗତକାଲି ପ୍ରଧାନମନ୍ତ୍ରୀ ଉଜଳା ଯୋଜନାର ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ

ସିବିଏସ୍ଇ ସହିତ ପଞ୍ଜୀକୃତ ହୋଇଥିବା ବିଦ୍ୟାଳୟଗୁଡିକୁ ଇମେଲ ମାଧ୍ୟମରେ ପରୀକ୍ଷାଫଳ ପଠାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ପରୀକ୍ଷା ଫଳ କାଶିବା ପାଇଁ ସିବିଏସ୍ଇ କାର୍ଯ୍ୟାଳୟକୁ ନ ଯିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛି

ଆନ୍ତର୍ଜାତୀୟ ଯୋଗଦିବସ ଉପଲକ୍ଷେ ସାମୁହି ଯୋଗ ଆସନ ପ୍ରଦର୍ଶନ ନିମନ୍ତେ ଡେରାଡୁନକୁ ବଚ୍ଛା ଯାଇଛି ବୋଲି ଆୟୁଷ ମନ୍ତ୍ରଣାଳୟର ସଚିବ ବୈଦ୍ୟ ରାଜେଶ କୋଟେଚା ଘୋଷଣା କରିଛନ୍ତି ଏହି ବିରାଟ ଯୋଗ କାର୍ଯ୍ୟକ୍ରମ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ନିମନ୍ତେ ଶ୍ରୀ କୋଟେଚା ଡେରାଡୁନଠାରେ ଅଛନ୍ତି ଆର୍ନ୍ତଜାତୀୟ ଯୋଗଦିବସର ପ୍ରସ୍ତୁତି ନେଇ ଶ୍ରୀ କୋଟେଚା ଉତ୍ତରାଖଣ୍ଡର ମୁଖ୍ୟ ସଚିବଙ୍କ ସହ ଆଲୋଚନା କରିଛନ୍ତି ଇସିଆଇ କ୍ଲାରିଫିକେସନ ରାଜନୈତିକ ଦଳଗୁଡିକୁ ସୂଚନା ଅଧିକାରୀ ଆଇନ ପରିସରଭୁକ୍ତ କରିବା ନେଇ ନିର୍ବାଚନ କମିଶନ କେନ୍ଦ୍ରୀୟ ସୂଚନା କମିଶନ ସିଆଇସିଙ୍କ ସହମତ ହୋଇଛନ୍ତି

ଏହାକୁ କେନ୍ଦ୍ର କରି ରାଜନୈତିକ ଦଳଗୁଡିକୁ ଆସୁଥିବା ଆର୍ଥିକ ଅନୁଦାନ ବାର୍ଷିକ ଅଡିଟ୍ ହୋଇଥିବା ଆକାଉଣ୍ଟ କମିଶନଙ୍କ ନିକଟରେ ଦାଖଲ ହେବା ପରେ ସେସବୁ ସୂଚନା ଗୁଡିକୁ ସର୍ବସାଧାରଣରେ ପ୍ରକାଶ କରାଯିବ

ରାଷ୍ଟ୍ରପତି ସୁରଟ୍ଠାରେ ଏକ ଅଙ୍ଗଦାନ ସମ୍ଭର୍ଦ୍ଧନା ସଭାରେ ମୁଖ୍ୟଅତିଥିଭାବେ ଯୋଗଦେବେ ପରେ ସେ ସୁରଟସ୍ଥିତ ବୀର ନର୍ମଦା ଦକ୍ଷିଣ ଗୁଜରାଟ୍ ବିଶ୍ୱବିଦ୍ୟାଳୟର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଏହି ଅବସରରେ ସେ ଇସ୍ରୋର ଅଧ୍ୟକ୍ଷ ଡକୁର କିରଣ କୁମାର ଏବଂ ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କୁ ସନ୍ତୋକବା ମାନବ ଅଧିକାର ପୁରସ୍କାର ପ୍ରଦାନ କରିବେ

ସେ ମଧ୍ୟ ପୁନେଠାରେ ମାତୋଶ୍ରୀ ରମାବାଇ ଭୀମରାଓ ଆମ୍ଭେଦକରଙ୍କ ଏକ ପ୍ରତିମୂର୍ତ୍ତି ଅନାବରଣ କରିବେ

ପାଇନାନ୍ସ କ୍ଲାରିଫିକେସନ ସାମଗ୍ରୀ ଓ ସେବାକର ଗତବର୍ଷ ଜୁଲାଇ ପହିଲାରୁ ଲାଗୁ ହେବା ପରଠାରୁ କୃଷକମାନଙ୍କ କ୍ଷେତ୍ରରେ ଆଇନ ଓ ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ୱଷ୍ଟ କରାଯାଇଛି ଅର୍ଥମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ କୃଷି ବନ୍ୟ ଓ ପଶୁସମ୍ପଦ ଆଦି କ୍ଷେତ୍ରରେ ବିଭିନ୍ନ ସେବା ଉପରେ ଜିଏସ୍ଟିକୁ ଉଚ୍ଛେଦ କରାଯାଇଛି ଖାଲି ପଡିଥିବା ଜମିକୁ ଚାଷ ପାଇଁ ଲିଜ୍ ଦେବା ଭଡା ସୂତ୍ରରେ ଦେବା ଆଦି କାର୍ଯ୍ୟ ଉପରେ କୌଣସି ଟିକସ୍ ଲାଗୁ କରାଯାଇନାହିଁ କୃଷକମାନଙ୍କ ଉପରେ ଜିଏସ୍ଟି ଆଇନ ଲାଗୁ କରାଯାଇଥିବା ନେଇ ସମ୍ଘାଦପତ୍ରରେ ପ୍ରକାଶ ପାଇଥିବା ଖବର ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ସ୍ୱଷ୍ଟୀକରଣ ଦିଆଯାଇଛି ସୁଷମା ଇରାନ ବିଦୈଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଗତକାଲି ନୂଆଦିଲ୍ଲୀଠାରେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜାରିଫଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଦ୍ୱିପାକ୍ଷିକ ଆଞ୍ଚଳିକ ପାରସ୍କରିକ ସ୍ୱାର୍ଥ କଡିତ ଆର୍ନ୍ତଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଦୁଇ ଦେଶର ମନ୍ତ୍ରୀ ଆଲୋଚନା କରିଛନ୍ତି ବୋଲି ବିଦେଶ ମନ୍ତ୍ରଣାଳୟ ତରଫରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଇରାନ୍ ରାଷ୍ଟ୍ରପତି ହାସାନ୍ ରୁହାନଙ୍କ ଭାରତ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପଭିକୁ ମଧ୍ୟ ଦୁଇଦେଶର ନେତା ସକାରାତ୍ମକ ଭାବେ ମୂଲ୍ୟାୟନ କରିଛନ୍ତି ଏହିସବୁ ଚୁକ୍ତି ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବିଶେଷକ ଯୋଗାଯୋଗ ଶକ୍ତି ବାଶିଜ୍ୟ ଏବଂ ଲୋକମାନଙ୍କ ସହ ସମ୍ପର୍କ ସ୍ଥାପନ ଅର୍ନ୍ତଭୁକ୍ତ ରାଜନାଥ ଜେ ଆଣ୍ଡ କେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲୁଘନ କରାଯାଉଥିବା ପରିପ୍ରେକ୍ଷୀରେ ନିୟନ୍ତ୍ରଣ ରେଖା ଅଞ୍ଚଳରେ ବସବାସ କରୁଥିବା କନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା ସକାଶେ ନିୟନ୍ତ୍ରଣ ରେଖା କଡେ କଡେ ବଙ୍କର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ଧିତ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ ନିର୍ଦ୍ଦେଶ ଦେଇଛନ୍ତି ନୂଆଦିଲ୍ଲୀଠାରେ ଗତକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଜାମ୍ମ କାଶ୍ମୀର ବ୍ୟାପର ବିଭାଗର କାର୍ଯ୍ୟାବଳୀ ସମୀକ୍ଷା କରୁଥିବା ଅବସରରେ ସେ ଏହି ନିର୍ଦ୍ଦେଶ ଦେଇଛନ୍ତି

ରମ୍ଜାନ ମାସରେ ସରକାରଙ୍କ ପକ୍ଷରୁ ସନ୍ତ୍ରାସବାଦୀ ଦମନମୂଳକ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିବାରୁ ସେଠାରେ ପଥର ଫିଙ୍ଗା ଘଟଣା ହ୍ରାସ ପାଇଥିବାନେଇ ସ୍ପରାଷ୍ଟ୍ରମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଛନ୍ତି ଏହି ଉଚ୍ଚସ୍ତରୀୟ ବୈଠକରେ ସୀମା ଆରପଟୁ ଗୁଳି ମାଡ ଘଟଣାରେ ମୃତାହତ ହୋଇଥିବା ବ୍ୟକ୍ତିଙ୍କ ସକାଶେ କ୍ଷତିପୂରଣ ପ୍ରସ୍ତାବକୁ ଏନଡିଆରଏଫ ଅନୁମୋଦନ କରିଥିବା ମନ୍ତ୍ରୀଙ୍କୁ ପ୍ରଦାନ ଅବଗତ କରାଯାଇଛି

ଜାମ୍ମୁ ଓ କାଶ୍ମୀର ପୋଲିସରେ ଦୁଇଟି ନୂତନ ସୀମାନ୍ତ ବାଟାଲିୟନ ଖୋଲିବା କାର୍ଯ୍ୟକୁ ତ୍ୱରାନ୍ଧିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ